ପୁଲିସ୍ ସ୍ୱାସ୍ଥ୍ୟ ସଚେତନତା କର୍ମୀ ଓ କିଲ୍ଲା ପ୍ରଶାସନ ପଦାଧକକାରୀମାନେ ପରୀକ୍ଷା କେନ୍ଦ ନିକଟରେ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି

ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନବରଙ୍ଙପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗମନାଗମନର ବ୍ୟବସ୍ରା କରାଯାଇଛି

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଏହି ଅଂଚଳକୁ ସୋସାଇଟି ଅଫ୍ ଇଂଟିଗ୍ରେଟେଡ୍ କୋଷ୍ଟାଲ୍ ମ୍ୟାନେଜମେଣ୍ ସିସକମ୍ ଏବଂ ଭାରତ ସରକାରଙ୍କ ପରିବେଶ କଙ୍ଗଲ ଏବଂ ଜଳବାୟୁ ପରିବର୍ଭନ ମନ୍ତଶାଳୟ ଦ୍ୱାରା ପାଇଲଟ୍ ବ୍କୁ ଫ୍ଲାଗ୍ ବିଚ୍ ଭାବେ ଚିହ୍ନଟ କରାଯାଇଛି